ଏହାଫଳରେ ମହାନଦୀ ଅବବାହିକାରେ ଥିବା ଜିଲ୍ଲା ଗୁଡ଼ିକରେ ବନ୍ୟା ପରିସ୍ଚିତି ସୃଷ୍ ହେବାର ସମ୍ଠାବନା ଦେଖାଦେଇଛି

ସେହିଭଳି ସମ୍ମଲପୁର କିଲ୍ଲାପାଳଙ୍କୁ ଜିଲ୍ଲାର ତଳିଆ ଅଞ୍ଞଳରେ ବସବାସ କରୁଥିବା ଲୋକମାନଙ୍କୁ ସ୍କାନାନ୍ତର କରିବା ପାଇଁ କୁହାଯାଇଛି ସମ୍ୟଲପୁର ସମେତ ଅନ୍ୟ କିଲ୍ଲା ଗୁଡ଼ିକରେ ଏନ୍ଡିଆର୍ଏଫ୍ ଅଗ୍ରିଶମ ବିଭାଗ ଓ ଓଡ୍ରାଫ ଟିମ୍କୁ ସକାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି

ଅନ୍ୟପକ୍ଷରେ କଟକ ଭୁବନେଶ୍ୱର ସମେତ ରାଜ୍ୟର କେତେକ ସ୍ଥାନରେ ଝିପିଝିପି ବର୍ଷା ଲାଗିରହିଥିବା ବେଳେ ଅନ୍ୟ କେତେକ ସ୍ଚାନରେ ଆକାଶ ମେଘୁଆ ରହିଛି ବନ୍ୟାଜଳ ମାଲକାନଗିରି ଜିଲ୍ଲାର ଚିତ୍ରକୋଷ୍ଡାସ୍ଥିତ ବାଲିମେଳା ଜଳଭଣ୍ଡାରର ପ୍ରଥମ ବନ୍ୟାଜଳ ଆକି ନିଷ୍କାସନ କରାଯିବ

ମାତ୍ର ଏଥିଲାଗି ସେତୁ ପ୍ରତି କୌଶସି ବିପଦ ନାହିଁ ବୋଲି ଶ୍ରୀ କାଲ୍ତା ପ୍ରକାଶ କରିଛନ୍ତି

ଏହାଛଡ଼ା ପରିମଳ ଓ ସ୍ୱେରେଜ୍ ବ୍ୟବସ୍ଥା ସହ ପାର୍କ ଓ ଖେଳପଡ଼ିଆ ନିର୍ମାଣ ଉପରେ ମଧ୍ଧ ଗୁରୁତ୍ୱ ଦିଆଯାଇଛି

ଏହାର ପ୍ରଭାବ ମୟରଭଞ୍ ଜିଲ୍ପାର ବାରିପଦା ବେତନଟୀ ବଡ଼ସାହି କେନ୍ଦୁଝରର ଆନନ୍ଦପୁର ଏବଂ ବାଲେଶ୍ୱର ସହରରେ ଅନୁଭୂତ ହୋଇଛି

ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ପିତ ଏକ ବୈଠକରୁ ଏହି ସ୍ଚନା ମିଳିଛି